ଫଳରେ ଉଭୟ ଆଶାୟୀ ଏବଂ ପ୍ରମାଣପତ୍ର ଜାରି କରୁଥିବା ଅଧିକାରୀଙ୍କର ବହୁମଲ୍ୟ ସମୟ ନଷ୍ ହେଉଥିଲା

ରାଜଧାନୀକୁ ସ୍ୱ ଓ ପରିମଳ ସହର ଭାବେ ଗଢି ତୋଳିବା ପାଇଁ ପୂର୍ବରୁ ବିଏମସି ଖୋଲାରେ ଶୌଚ ଗଲେ ଜୋରିମାନା ଆଦାୟ ବ୍ୟବସ୍କା କରିବା ପାଇଁ ନିଷ୍ବଉି ନେଇଥିଲା

ଏ ସମ୍ମର୍କୀତ ଜନସ୍ୱାର୍ଥ ମାମଲାର ଶୁଣାଶି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି

ପୁଲିସ ଲକ୍ଷାଧିକ ଟଙ୍କା ସାଧାରଶ ଜନସାଧାରଶଙ୍କ ନିକଟରୁ ଏଭଳି ତ୍ରଟି ପାଇଁ ଆଦାୟ କରୁଛି

ଅନୁଗୋଳ ସାତକୋଶିଆ ବନ୍ୟପ୍ରାଣୀ ବନଖଶ୍ତରେ ମଧ ପକ୍ଷୀଗଣନା ଆର ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶ୍ୱପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ

ମହାନଦୀ ରିଭର ସିଷ୍ଟମ ସହ ଶିଶ୍ୱପଥର ଡ୍ୟାମରେ ଗଣତି ଚାଲିଛି

ଚିଲିକା ଭିତରକନିକା ଓ ହୀରାକୁଦ ଜଳଭଣାରକୁ ଛାଡି ରାକ୍ୟର ଅନ୍ୟ ସମସ୍ତ ବନଖଣ ଓ ଜଳାଶୟରେ ପକ୍ଷୀ ଗଣନା ଚାଲିଛି

ଏଥି ସହ ଜାନୁୟାରୀ ମାସର ପ୍ରଥମ ଦୂଇ ସପ୍ତାହ ଯାଏ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରହିବ

ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ଶାହା ଉଦ୍ଘାଟନ କରିଥିଲେ

ଅପରପକ୍ଷରେ ରାକ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ଧମକୁ ସୂଚନାଦେଇ କହିଛନ୍ତି ଯେ ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ

ଗିରଫ ହୋଇଥିବା ଚାରିଜଣ ଲୁଟେରାଙ୍କ ନାମରେ ବିଭିନୁ ଥାନାରେ ମାମଲା ମାନ ରହିଛି

ଅନ୍ୟ ଦୁଇଜଶ ଗୁରୁତର ଆହତଙ୍ଙୁ ଲହୁଶିପଡା ଡାକ୍ତରଖାନାକୁ ଚିକିହା ପାଇଁ ପଠାଯାଇଛି

ଏହାକୁ ବନ୍ଦର ଅଧ୍ଧକ୍ଷ ରିଙ୍କେଶ ରାୟ ଉଦ୍ଘାଟନ କରିଥିଲେ

ଏହିଭଳି ବର୍ଷା ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବ

ଅପରପକ୍ଷରେ ସୁବର୍ଷପୁରରେ ଗତକାଲିଠାରୁ ବର୍ଷା ଲାଗି ରହିଥିବାରୁ କିଲ୍ଲାର ଅନେକ ସ୍ଥାନରେ ଅମଳ ଓ ଅମଳ ନ ହୋଇ ବିଲରେ ଥିବା ଧାନ ପାଶିରେ ଭିଜିଯାଇଛି